ଭାରତର ଜନସାଧାରଣଙ୍କ ପାଇଁ ସ୍ୱଛ ଭାରତ ମିଶନ ସଫଳ ହୋଇଛି

ବିଭିନ୍ ବିଦ୍ୟାଳୟଗୁଡ଼ିକୁ ବ୍ଲକ କିଲ୍ଲା ତଥା ରାକ୍ୟ ସ୍ତରରେ ପୁରସ୍କୃତ କରାଯିବ

କେବଳ ସେତିକି ନୁହେଁ ଅଫିସ୍ ଏବଂ ମିଟିଂରେ ପ୍ଲାଷ୍ଟିକ୍ ଫାଇଲ୍ ବ୍ୟାନର ପୋଷ୍ଟର ମଧ୍ୟ ନ ଲଗାଇବାକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି

ଏହି ବୈଠକରେ ବିଜେପୁର ଉପନିର୍ବାଚନ ପାଇଁ କେଉଁ ନେତା କେଉଁ ଦାୟିତ୍ୱ ନିର୍ବାହ କରିବେ ତା' ଉପରେ ସବିଶେଷ ଆଲୋଚନା କରାଯାଇଥିଲା ଅପର ପକ୍ଷରେ କଂଗ୍ରେସ ବିଜେପୁର ପାଇଁ ଏକ ପାଞ ଜଶିଆ ପାର୍ଥୀ ତାଲିକା ଏଆଇସିସିର ଅନୁମୋଦନ ପାଇଁ ପଠାଇଥିବାର ଜଣାପଡ଼ିଛି

ଜଷ୍ଟିସ୍ ଦାସ ହସିଟାଲର ବିଭିନ୍ନ ବିଭାଗ ବୁଲିବା ସହ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଥିଲେ ସେହିପରି ହସ୍ୱିଟାଲ କର୍ତ୍ତୁପକ୍ଷ ଓ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ

ତାଙ୍କ ସହ କମିଶନ ସଦସ୍ୟ ଆଇନ ଅମିତାଭ ଦାସ ମଧ୍ୟ ଯାଇଥିଲେ

ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍ଙ ନେତୃତ୍ୱରେ ଶତାଧିକ ଲୋକ ଏହି ବିରୋଧ ପ୍ରଦର୍ଶନ କରିଥିଲେ

ପ୍ରାୟ ଏକ କୁଇକ୍କାଲ୍ରୁ ଅଧିକ ଓଜନ ଥିବା ଏହି ମାଛଟି ସାର୍କ ପ୍ରଜାତିର ବୋଲି ସ୍ରାନୀୟ ମହ୍ୟଜୀବୀମାନେ ମତ ରଖିଛନ୍ତି

ଏ ସଂପର୍କରେ ବିଭାଗୀୟ କନିଷ୍ ଯନ୍ତୀ ସରୋଜ କୁମାର ମହାପାତ୍ର କହିଛନ୍ତି ଯେ ଏହି ସୌରଚାଳିତ ପ୍ରକ୍ସ ଅଚଳାବସ୍କା ଦୂର ପାଇଁ ଭୁବନେଶ୍ୱରରୁ ଏକ ବୈଷୟିକ ଦଳ ଆସିବା ପାଇଁ ପତ୍ର ଲେଖାଯାଇଛି